ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁପୂଜା ଅନୁଷ୍ଠିତ

ଏହି କାର୍ଯ୍ୟସ୍ଚୀରେ ପରିବର୍ଭନ ନେଇ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ ସୂଚନା ଦେଇଛନ୍ତି

ଓଡ଼ିଶା ଏସ୍ସିବିର ଦୁଇଜଣିଆ ଡାକ୍ତରୀ ଟିମ୍ ଆକି ଦିଲ୍ଲୀରେ ପହଞ୍ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଦିଲ୍ଲୀ ଏମ୍ସରେ ଡାକ୍ତର ଡିପି ନାୟକ ଓ ଡାକ୍ତର ଏସ୍ଏସ୍ ବରିହା ସେଠାକାର କର୍ତ୍ରପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଆସନ୍ତାକାଲି ସନ୍ଧ୍ୟାରେ ସେମାନେ ରାଜଧାନୀ ଏକୃପ୍ରେସ୍ରେ ଦିଲ୍ଲୀରୁ ଓଡ଼ିଶା ବାହାରିବେ ବୋଲି ସ୍ଚନା ମିଳିଛି ଜଗାକାଳିଆଙ୍କ ସହିତ ସ୍ୱତନ୍ତ ଡାକ୍ତରୀ ଟିମ୍ ଏବଂ ଓଡ଼ିଶା ଭବନ କର୍ମଚାରୀ ସାଙ୍ଗରେ ଆସିବେ

ଏହି ଡାକ୍ତରୀ ଟିମ୍ ଦୁଇଜଶଙ୍କ ଉପରେ ଚବିଶଘଣ୍ଣିଆ ନଜର ରଖିବେ

ତେଣୁ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି

ଏହି ଅବସରରେ ରାଷ୍ଟପତି କହିଛନ୍ତି ବିଦ୍ୟାଳୟରେ ହି ଗୋଟିଏ ଛାତ୍ରର ନୈତିକ ଚରିତ୍ର ଗଠନ ହୋଇଥାଏ

ବିଦ୍ୟୁତ୍ ଚୋରି ହେଉଥିବା ନେଇ ସୋସିଆଲ୍ ମିଡ଼ିଆରେ ମଧ୍ୟ ସୂଚନାଦାତା ତଥ୍ୟ ରଖ୍ପାରିବେ

ଏହିଭଳି ନିୟମ ଖୁବ୍ ଶୀଘ୍ର ଆସିବ ବୋଲି ସେସ୍ ସିଇଓ ତଥା ପୋଲିସ ଆଇଜି ଅରୁଶ ବୋଥ୍ରା ସୂଚନା ଦେଇଛନ୍ତି ସେ କହିଛନ୍ତି ଆଗାମୀ ଦୁଇରୁ ତିନି ଦିନ ମଧ୍ଧରେ ସେସୁ ଅଞ୍ଚଳରେ କଡାକଡି ଯାଞ୍ କରାଯିବ ଏହି କ୍ରମରେ ଆଗକୁ ଗ୍ରାମାଞଳରେ ଥିବା ସ୍ୱୟଂସହାୟିକା ଗୋଷୀଗୁଡ଼ିକ୍ ମଧ୍ୟ ବିଦ୍ୟୁତ୍ ବିଲ୍ ଆଦାୟ କ୍ଷେତ୍ରରେ ନିୟୋକିତ କରାଯିବ ସେମାନେ ବିଲ୍ ଆଦାୟ ଓ ଇପେମେଷ୍ଟରେ କାମ କରିବେ ବୋଲି ଆଇଜି ବୋଥ୍ରା କହିଚ୍ଚନ୍ତି

ଏସବୁ ଜିଲ୍ଲାରେ ବଜ୍ରପାତ ହେବାର ମଧ ସମ୍ଭାବନା ରହିଛି